ଓଡ଼ିଶାରେ ଗତକାଲି ପାଳନ କରାଯାଇଥିଲା

ପ୍ରେଜ୍ ସାଇପ୍ରସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ସାଇପ୍ରସ୍ ପ୍ରତିପକ୍ଷ ନିକୋସ୍ ଆନାସ୍ଥାସିଆଦେଶଙ୍କ ସହ ସେ ଦେଶର ରାଷ୍ଟ୍ରପତି ଭବନରେ ଏବେ ଏକ ବୈଠକରେ ମିଳିତ ହୋଇଛନ୍ତି ଏହି ବୈଠକ ପରେ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ହେବ ଏବଂ ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ରାଜିନାମାଗୁଡ଼ିକ ସ୍ୱାକ୍ଷରିତ ହେବ ଆଜି ଅପରାହୁରେ ସାଇପ୍ରସ୍ ପ୍ରତିନିଧି ସଭାରେ ଏକ ସ୍ୱତନ୍ତ୍ର ଅଧିବେଶନରେ ଶ୍ରୀ କୋବିନ୍ଦ୍ ଉଦ୍ବୋଧନ ଦେବାର କାର୍ଯ୍ୟସ୍ୱଚୀ ରହିଛି ସାଇପ୍ରସ୍ ସାଧାରଣତନ୍ତର ପ୍ରଥମ ରାଷ୍ଟ୍ରପତି ତଥା ପ୍ରତିଷ୍ଠାତା ଆର୍କବିଶପ୍ ମାକାରିଅସ୍ ତୃତୀୟଙ୍କ ସମାଧ୍ୟ ପୀଠରେ ଶ୍ରୀ କୋବିନ୍ଦ୍ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ସାଇପ୍ରସ୍ର ରାଜଧାନୀ ନିକୋସିଆରେ ଭାରତୀୟ ବଂଶୋଭବମାନଙ୍କୁ ଉଦ୍ବୋଧନ ଦେଲାବେଳେ ନୃଆ ଭାରତ ଦ୍ରତଗତିରେ ପ୍ରଗତି ପଥରେ ଆଗେଇ ଚାଲିଛି ବୋଲି ଦର୍ଶାଇ ନବଭାରତ ଗଠନରେ ଅବଦାନପାଇଁ ସେ ଆହ୍ୱାନ ଜଣାଇଛନ୍ତି

ସୀମା ସୁରକ୍ଷା ବାହିନୀ ବିଏସ୍ଏଫ୍ ର ମହାନିର୍ଦ୍ଦେଶକ କେକେ ଶର୍ମା ଭାରତ ପକ୍ଷରୁ ପ୍ରତିନିଧିତ୍ୱ କର୍ତ୍ରିଥିବା ବେଳେ ବାଂଲାଦେଶ ସୀମାନ୍ତରକ୍ଷୀ ବାହିନୀ ବିଜିବି ର ମହାନିର୍ଦ୍ଦେଶକ ମେଜର ଜେନେରାଲ୍ ମହମ୍ମଦ ସାଫିନୁଲ୍ ଇସ୍ଲାମ୍ ବାଂଲାଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବେ ନିଶା ଔଷଧ ଚୋରା କାରବାର ଗୋଇଗୋରୁ ଓ ବନ୍ଧୁକ ଚୋରା ଚାଲାଣ ଆଦି ଆନ୍ତଃସୀମା ଅପରାଧଗୁଡ଼ିକୁ ଯାଞ୍ଚ କରିବା କ୍ଷେତ୍ରରେ ଦ୍ୱିପକ୍ଷିୟ ସହଯୋଗ ବୃଦ୍ଧି ଏହି ବୈଠକର ଲକ୍ଷ୍ୟ

ତାଙ୍କର ଏହି ଗସ୍ତକାଳରେ ଶ୍ରୀ ଧନୁଆ ବିଭିନ୍ନ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣକାରୀ ପ୍ରତିଷ୍ଠାନଗୁଡ଼ିକୁ ପରିଦର୍ଶନ କରିବେ ଏବଂ ସେହି ଦୁଇ ଦେଶର ବିମାନ ବାହିନୀର ବରିଷ୍ଣ ଅଧିକାରୀମାନଙ୍କ ସହ ଭାବ ବିନିମୟ କରିବେ ଭାବ ଆଦାନ ପ୍ରଦାନ ଆପୋଷ ବୁଝାମଣା ବୃଦ୍ଧି ଏବଂ ଉତ୍ତମ ବୁଝାମଣାପାଇଁ ଶ୍ରୀ ଧନୁଆ କଥାବାର୍ତ୍ତାରେ ଗୁରୁତ୍ୱ ଦେବେ ବର୍ତ୍ତମାନ ସାମରିକ ପ୍ରଶିକ୍ଷଣ ପାଠ୍ୟକ୍ରମ ପାଠ୍ୟକ୍ରମ ସଂକ୍ରାନ୍ତ ବିଶେଷଜ୍ଞମାନଙ୍କ ଆପୋଷ ପରିଦର୍ଶନ ଏବଂ ମିଳିତ ବିମାନ ବାହିନୀ ସମରାଭ୍ୟାସଗୁଡ଼ିକ ମଧ୍ୟରେ ସହଯୋଗ ରହିଛି ଏହି ସହଯୋଗଗୁଡ଼ିକୁ ଆହୁରି ବୃଦ୍ଧି କରିବାଲାଗି କଥାବାର୍ତ୍ତାରେ ଗୁରୁତ୍ୱାରୋପ କରାଯିବାର ଆଶା କରାଯାଉଛି ଏକ ସରକାରୀ ବିଞ୍କପ୍ତିରେ ଜଣାପଡ଼ିଛି ଏହି ଗସ୍ତ ବିମାନ ବାହିନୀଗୁଡ଼ିକ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବ ଏବଂ ଭବିଷ୍ୟରେ ଆହୁରି ଅଧିକ ଆଦାନ ପ୍ରଦାନ ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି ଜେକେ ସୀତାରମଣ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି କାଶ୍କୀର ଗସ୍ତରେ ଯାଇଥିବା ବେଳେ ଜାମ୍ମୁ ଓ କାଶ୍ମୀରର ନିରାପତ୍ତା ସ୍ଥିତି ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି ଅନୁପ୍ରବେଶ ଦମନ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରସ୍ତୁତି ସଂକ୍ରାନ୍ତରେ ସେନାବାହିନୀର ଅଧିକାରୀମାନେ ତାଙ୍କୁ ଅବଗତ କରାଇଛନ୍ତି ଶ୍ରୀମତୀ ସୀତାରମଣଙ୍କ ସହ ପଦାତିକ ବାହିନୀ ମୁଖ୍ୟ ଜେନେରାଲ୍ ବିପିନ୍ ରାଓ୍ୱତ୍ ମଧ୍ୟ କାଶ୍ମୀର ଯାଇଥିଲେ କୁପୁୱାଡ଼ା କିଲ୍ଲାର ସୀମାନ୍ତ ସେନା ଛାଉଣିଗୁଡ଼ିକୁ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ପରିଦର୍ଶନ କରିଥିବା ଅଧିକାରୀମାନେ କହିଛନ୍ତି

ଏହି ସେନାଛାଉଣୀ ପରିଦର୍ଶନ କରିବାରେ ସେ ହେଉଛନ୍ତି ଭାରତର ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ

ଶତ୍ର ପକ୍ଷର କୌଣସି ପ୍ରକାର ଆକ୍ରମଣକୁ ପ୍ରତିହତ କରିବା ପାଇଁ ସଦାସର୍ବଦା ସଜାଗ ରହିବା ସକାଶେ ଶ୍ରୀମତୀ ସୀତାରମଣ ଯବାନ୍ମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ କାମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ସାକ୍ଷାତ କଲାବେଳେ ରାଜ୍ୟର ସାମ୍ପ୍ରତିକ ନିରାପତ୍ତା ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଥିଲେ

ନିରାପତ୍ତା ବାହିନୀ ପକ୍ଷରୁ କୁହାଯାଇଛି ସେନାବାହିନୀ କଜ୍ମୁ ଓ କାଶ୍ମୀର ପୁଲିସ୍ର ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ବାହିନୀ ଏବଂ ସିଆର୍ପିଏଫ୍ର ଯବାନମାନେ ପ୍ରସ୍ଥାନ ପଥଗୁଡ଼ିକୁ ବନ୍ଦ କରି ସେହିସବୁ ଗାଁଗୁଡ଼ିକରେ ଘରକୁ ଘର ଯାଇ ଖାନ୍ତଲାସୀ କରୁଛନ୍ତି ସେହି ଅଞ୍ଚଳରେ ସନ୍ତାସବାଦୀମାନେ ଲୁଚି ରହିଥିବାର ଖବର ପାଇବା ପରେ ଖାନ୍ତଲାସୀ ଆରମ୍ଭ ହୋଇଥିଲା ଏବଂ ଏପର୍ଯ୍ୟନ୍ତ ଚାଲିଥିବା ଖବର ମିଳିଛି ୟୁଏନ୍ ଇଣ୍ଡିଆ ସାନିଟେସନ୍ ଭାରତର ବିଦ୍ୟାଳୟଗୁଡ଼ିକରେ ପରିମଳ ସୁବିଧା ଉପଲହ୍ଧତା କ୍ଷେତ୍ରରେ ଦ୍ରତ ପ୍ରଗତି ହେଉଥିବା କାତିସଂଘର ଏକ ରିପୋର୍ଟରେ ଦର୍ଶାଯାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏବଂ ଜାତିସଂଘ ଶିଶୁ ପାଣ୍ଠିର ମିଳିତ ତଦାରଖ କାର୍ଯ୍ୟକ୍ରମଦ୍ୱାରା ପ୍ରକାଶିତ ବାର୍ଷିକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି

ଭାରତରେ ପରିମଳ ବ୍ୟବସ୍ଥା ଉପଲବ୍ଧ ହେଉ ନ ଥିବା ବିଦ୍ୟାଳୟଗୁଡ଼ିକ ସଂଖ୍ୟା ଧରେ ଧିରେ ହ୍ରାସ ପାଉଛି ଏବଂ ଖୋଲାରେ ମଳତ୍ୟାଗ ଅଭ୍ୟାସ ଲୋକମାନେ ପରିତ୍ୟାଗ କରୁଛନ୍ତି

ଓଡ଼ିଶା ରେନ୍ ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାରମ୍ଭାର ଲଘ୍ରଚାପ ସୃଷ୍ଟି ହେବାଦ୍ୱାରା ମାସକରୁ ଅଧିକ ଦିନ ହେଲା ରାଜ୍ୟର ଅଧିକାଂଶ ସ୍ଥାନରେ ବ୍ୟାପକ ବର୍ଷା ହୋଇଛି ଆସନ୍ତାକାଲି ରାଜ୍ୟରେ ଆହୁରି ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗରୁ ସୂଚନା ମିଳିଛି ପଣ୍ଟିମାଞ୍ଚଳ ଆଭ୍ୟନ୍ତରୀଣ ଓ ଉତ୍ତରାଞ୍ଚଳ କିଲ୍ଲାଗୁଡ଼ିକର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି

ସ୍ୱାସ୍ଥ୍ୟ ବିଭାଗ ସତର୍କତାମୂଳକ ପଦକ୍ଷେପସ୍ୱରୂପ ସଚେତନତା ସୃଷ୍ଟି କରୁଛି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେ କେ ଶୈଳଜା ଆଜି କୋକିକୋଡେଠାରେ ଏବେ ଜରୁରୀକାଳୀନ ବୈଠକରେ ପରିସ୍ଥିତିର ସମୀକ୍ଷା କରିବେ

ସେ ଦେଶର ସର୍ବପୁରାତନ ଏହି ବୈଜ୍ଞାନିକ ସଂଗ୍ରହାଳୟରେ ଲାଗିଥିବା ନିଆଁକୁ ଲିଭାଇବାପାଇଁ ଦମକଳ ବାହିନୀ ଆକି ପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିଛି

ଜନ୍ମାଷ୍ଟମୀ ଉତ୍ତର ଭାରତରେ ଆଜି ଶ୍ରୀକୃଷ୍ଣଙ୍କ ଜନ୍ମଦିନ ଜନ୍ମାଷ୍ଟମୀ ପାଳନ କରାଯାଉଛି ମଥୁରା ଓ ବୁନ୍ଦାବନରେ ଜନ୍ମାଷ୍ଟମୀ ଉତ୍ସବ ଧାର୍ମିକ ମନୋଭାବ ଓ ଆନନ୍ଦ ଉଲ୍ଲୁସର ସହ ପାଳନ କରାଯାଉଥିବାର ଖବର ମିଳିଛି ଗତକାଲି ଓଡ଼ିଶାରେ ଜନ୍ମାଷ୍ଟମୀ ପାଳନ କରାଯାଇଥିଲା ଗୁଜରାଟ ଓ ମହାରାଷ୍ଟ୍ରରେ ଦହିହାଣ୍ଡି ପର୍ବ ପାଳନ ପୂର୍ବକ ଜନ୍ମାଷ୍ଟମୀ ପାଳନ କରାଯାଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଏହି ଅବସରରେ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ କୋବିନ୍ଦ କହିଛନ୍ତି ଭଗବାନ କୃଷ୍ଣଙ୍କର ସାର୍ବଜନୀନ ବାଣୀ ନିଷ୍କାମ କର୍ମ ଲୋକମାନଙ୍କୁ ଉଦ୍ବୃତ କରୁ ଫଳାଫଳ ପ୍ରତି ଆଶା ନ ରଖି ନିଜର କର୍ତ୍ତବ୍ୟ ପାଳନ କରିବାକୁ କୃଷ୍ଣ ତାଙ୍କ ବାଣୀରେ ପରାମର୍ଶ ଦେଇଥିଲେ ଆସାମ ସିଏମ୍ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ବ୍ରହ୍କପୁତ୍ର ନଦୀ ଉପରେ ଦିବ୍ରଗଡ଼ଠାରେ ନିର୍ମାଣାଧୀନ ବୋଗିବିଲ୍ ପୋଲର ପ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି ସେ କହିଛନ୍ତି ଏହି ପୋଲ ଚଳିତ ବର୍ଷ ଉଦ୍ଘାଟିତ ହେବ

ବ୍ରହ୍ମପୁତ୍ର ନଦୀର ଦକ୍ଷିଣ ଓ ଉତ୍ତର ପଟେ ଥିବା ଧିମାଜି ଓ ଦିବ୍ରୁଗଡ଼ ଜିଲ୍ଲାକୁ ଏହି ପୋଲ ସଂଯୋଗ କରିବ

ୟୁଏସ୍ ଓପନ୍ ସେରେନା ୱିଲିୟମ୍ସ୍ ରାଫେଲ୍ ନାଦାଲ୍ ଡେମିନିକ୍ ଥେଇମ୍ ଏବଂ ଜନ୍ ଇସ୍ନର ୟୁଏସ୍ ଓପନ୍ ଚେମ୍ପିୟନ୍ସିପ୍ କ୍କାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି